ଦେଶରେ ନମୁନା ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ଘଟ୍ଟିଛି

ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ରମିତମାନଙ୍କ ସଂଖ୍ୟାରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହୋଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ସେମାନଙ୍କର ଚିକିତ୍ସାର ରଣକୌଶଳ ସହ କୋବିଡ୍ ନାଇଷ୍ଟିନ୍ ମୁକାବିଲାରେ ବ୍ୟାପକ ସଫଳତା ମିଳିଛି ନମୁନା ପରୀକ୍ଷା ପର୍ଯ୍ୟବେକ୍ଷଣ ଓ ସଂକ୍ରମିତମାନଙ୍କୁ ଠାବ କରାଯାଇ ଠିକ୍ ସମୟରେ ସଂକ୍ରମିତମାନଙ୍କର ଚିକିିିିି କରାଯିବା ଯୋଗୁଁ ବର୍ତ୍ତମାନ ବହୁତ କମ୍ ସଂଖ୍ୟକ ସଂକ୍ରମିତମାନଙ୍କ ପାଇଁ ଭେଷ୍ଟିଲେଟରର ଆବଶ୍ୟକତା ପଡ଼ୁଛି

ସରକାର କହିଛନ୍ତି ଦେଶରେ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବାକୁ ସଂକଚ୍ଚବଦ୍ଧତାର ସହ ପଦକ୍ଷେପ ନିଆଯାଇଛି

ରାୟଗଡ଼ ବିଲ୍ଡିଂ କୋଲାପ୍ସ ମହାରାଷ୍ଟ୍ରର ରାୟଗଡ଼ ନିକଟସ୍ଥ ମାହାଦଠାରେ ଅଟ୍ଟାଳିକା ଭୁଶୁଡ଼ି ପଡ଼ି ବହୁସଂଖ୍ୟାରେ ଲୋକମାନେ ପ୍ରାଣ ହରାଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି ଏକ ଟ୍ପିଟ୍ କରି ରାଷ୍ଟ୍ରପତି ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି ଓ ଆହତ ଲୋକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ରାୟଗଡ଼ ଅଟ୍ଟାଳିକା ଭୁଶୁଡ଼ିବା ଘଟଣା ଉପରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ସେ ମୃତଲୋକମାନଙ୍କ ନିକଟ ସଂପର୍କୀୟମାନଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି ଓ ଆହତ ଲୋକମାନଙ୍କର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାହାଦ ଅଟ୍ଟାଳିକା ଭୁଶୁଡ଼ିବା ଘଟଣା ଉପରେ ଶୋକ ବ୍ୟକ୍ତ କରି ମୃତଲୋକମାନଙ୍କ ନିକଟ ସଂପର୍କୀୟମାନଙ୍କୁ ସମବେଦନା ଜଣାଇଛନ୍ତି ସେ କହିଛନ୍ତି ସ୍ଥାନୀୟ କର୍ତ୍ତ୍ୱପକ୍ଷ ଓ ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ଦୁର୍ଘଟଣାସ୍ଥଳୀରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ଆହତମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି

କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି

ସନ୍ତାସବାଦର ଦମନରେ ଗ୍ରପ୍ର ଉଲ୍ଲେଖନୀୟ ସଫଳତା ପାଇଁ ଏହି ସମ୍ମାନ ଦିଆଯାଇଛି ଏହି ଅବସରରେ କେନେରାଲ୍ ନର୍ବଣେ ବାହିନୀର କାର୍ଯ୍ୟଦକ୍ଷତା ଓ ପେଶାଦାରିତାର ପ୍ରଶଂସା କରିଛନ୍ତି ଏହି ଗ୍ରପ୍ ଏହାର ଶତପ୍ରତିଶତ ଯବାନ ସେନାବାହିନୀରୁ ନେଇଥାଏ ସନ୍ତାସବାଦର ମୁକାବିଲାରେ ଏହା ନିଜକୁ ଏକ ପ୍ରମୁଖ ବାହିନୀ ଭାବେ ପ୍ରତିଷ୍ଠିତ କରିବା ସହ ତିନୋଟି ଅଶୋକଚକ୍ର ସମେତ ଅନେକ ବୀରତ୍ୱ ପୁରସ୍କାର ହାସଲ କରିଛି ଗ୍ରପ୍ର ଉଲ୍ଲ୍ଖେନୀୟ କାର୍ଯ୍ୟାନୁଷ୍ଠାନଗୁଡ଼ିକ ମଧ୍ୟରେ ଅପରେସନ ବ୍ଲାକ୍ ଟର୍ଣ୍ଣାଡୋ ଅନ୍ୟତମ

ମୁକ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଥିଲେ

ମନ୍ତ୍ରଶାଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି

ଦେଶରେ ଜିଏସଟି ଲାଗୁ ହେବା ପରେ ଅନେକଗୁଡ଼ିଏ ସାମଗ୍ରୀ ଉପରୁ ଟିକସ ହାର ବହୁ ପରିମାଣରେ ହ୍ରାସ ପାଇଛି

ଦେଶରେ କ୍ରମଶଃ ଇ ଓ୍ୱେବିଲ୍ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି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

ଇଣ୍ଡୋ ରୁଷ୍ କୋଲାବରେସନ୍ ରୁଷ୍ରେ ଭାରତୀୟ ରାଷ୍ଟ୍ରଦୂତ ଭେଙ୍କଟେଶ ବର୍ମା କହିଛନ୍ତି ଭାରତ ଓ ରୁଷ୍ ମଧ୍ୟରେ ମିଳିତ ଉଦ୍ୟୋଗ ସ୍ଥାପନରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ଏକ ମୁଖ୍ୟ କ୍ଷେତ୍ର ରହିବ ଆଗାମୀ ଭାରତ ରୁଷ୍ ଶିଖର ବୈଠକରେ ଏ ପ୍ରସଙ୍ଗ ସ୍ଥାନ ପାଇବ ଶ୍ରୀ ବର୍ମା ସ୍କୁଟ୍ନିକ୍ ସମ୍ଭାଦ ସରବରାହ ସଂସ୍ଥାକୁ ଏକ ସାକ୍ଷାତକାରରେ କହିଛନ୍ତି ଭାରତ ରୁଷ୍ ଦ୍ୱିପକ୍ଷୀୟ ଶିଖର ବୈଠକରେ ରାଜନୈତିକ ଅର୍ଥନୈତିକ ବାଣିଜ୍ୟିକ ଓ ଶକ୍ତି ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ କଥାବାର୍ତ୍ତାରେ ପ୍ରତିରକ୍ଷା ସହଯୋଗକୁ ଅଗ୍ରାଧିକାର ଦିଆଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ରୁଷ୍ ପକ୍ଷରୁ ସହଯୋଗ ସମ୍ଭନ୍ଧୀୟ ବଡ଼ଧରଣର ଘୋଷଣା ହେବାର ସେ ଆଶା କର୍ଛନ୍ତି ବୋଲି ଶ୍ରୀ ବର୍ମା ଜଣାଇଛନ୍ତି